ପିଏମ ଅକ୍ଟିକେନ ମେଡିସିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ ମୋଦୀ ଗତକାଲି ଏକ ଉଚ୍ଚସ୍ତରୀୟ ବୈଠକରେ ଦେଶରେ ଅକ୍ଟିଜେନ ଔଷଧ ଯୋଗାଣ ଓ ଉପଲବ୍ଧତା ସଂକ୍ରାନ୍ତରେ ସମୀକ୍ଷା କରିଛନ୍ତି କୋଭିଡ ଏବଂ ନିକୋମାଓକୋସିସ୍ ରୋଗ ନିୟନ୍ତ୍ରଣ ପାଇଁ ବ୍ୟବହୃତ ଔଷଧଗୁଡିକ ଯୋଗାଣକୁ ସରକାର ସକ୍ରିୟ ଭାବେ ତଦାରଖ କରୁଥିବା ଶ୍ରୀ ମୋଦୀଙ୍କୁ ଅବଗତ କରାଯାଇଛି କେନ୍ଦ୍ରମନ୍ତ୍ରୀମାନେ ପ୍ରଧାନମନ୍ତ୍ରୀଙ୍କୁ କହିଛନ୍ତି ଉତ୍ପାଦନ ବୃଦ୍ଧି ପାଇଁ ସେମାନେ ନିୟମିତଭାବେ ଔଷଧ ନିର୍ମାତାମାନଙ୍କ ସହ ଯୋଗାଯୋଗ ରଖିଛନ୍ତି ଏବଂ ଆବଶ୍ୟକସ୍ଥଳେ ସବୁପ୍ରକାର ସାହାଯ୍ୟ ମଧ୍ୟ ଯୋଗାଇ ଦିଆଯାଉଛି ଔଷଧ ତିଆରି ପାଇଁ କଞ୍ଚାମାଲଗୁଡିକର ମହକୁଦ୍ ଏବଂ ଉତ୍ପାଦନ ସ୍ଥିତି ସଂକ୍ରାନ୍ତରେ ମଧ୍ୟ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଯାଇଛି ଗତ କିଛି ସପ୍ତାହ ହେଲା ରେମଡେସିଭିର ଇଞ୍ଜେକସନ ସମେତ ସବୁ ଔଷଧ ଉତ୍ପାଦନ ଲାଗି ଗ୍ରହଣ କରାଯାଇଥିବା ନୂଆ ଉପାୟଗୁଡିକ ସଂକ୍ରାନ୍ତରେ ମଧ୍ୟ ପ୍ରଧାନମନ୍ତ୍ରୀଙ୍କୁ ଜଣାଇ ଦିଆଯାଇଛି

ପ୍ରଧାନମନ୍ତ୍ରୀ ଅକ୍ସିଜେନ ଉପଲବ୍ଧତା ଓ ଯୋଗାଣ କ୍ଷେତ୍ରରେ ମଧ୍ୟ ସମୀକ୍ଷା କରିଛନ୍ତି

ଭାରତୀୟ ରେଳ ଓ ବିମାନ ବାହିନୀ ଦ୍ୱାରା ଅକ୍ନିଜେନ ଯୋଗାଣ ଓ ସଂଗ୍ରହ ବିଷୟରେ ମଧ୍ୟ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଯାଇଛି ଅକ୍ନିଜେନ କନ୍ସେନଟ୍ରେଟର ଅକ୍ନିଜେନ ସିଲିଣ୍ଡର ଏବଂ ଦେଶରେ କେତେ ସଂଖ୍ୟକ ପିଏସଏ ପ୍ଲାଣ୍ଟ ସ୍ଥାପନ କରାଯାଇଛି ସେ ବିଷୟରେ ମଧ୍ୟ ପ୍ରଧାନମନ୍ତ୍ରୀଙ୍କୁ ଜଣାଇ ଦିଆଯାଇଛି

ଏହାଦ୍ୱାରା ଦେଶରେ ଇନ୍ଧନ ଉପରେ ନିର୍ଭରଶୀଳତା ହ୍ରାସ କରିବ ଏବଂ ଦେଶରେ ବ୍ୟାଟେରୀ ଭକ୍ଷାରଣ ଯନ୍ତ ଉତ୍ପାଦନ କରିବା ଲାଗି ଶିଳ୍ପକ୍ଷେତ୍ରକୁ ପ୍ରୋହାହନ ମିଳିପାରିବ ଏହାଦ୍ୱାରା ତିନିଚକିଆ ଚାରିଚକିଆ ଓ ଭାରିଯାନଗୁଡ଼ିକ ବ୍ୟାଟେରୀଦ୍ୱାରା ଚାଳନ ପାଇଁ ସୁବିଧା ସୃଷ୍ଟି ହୋଇପାରିବ

ନିକ ଦେଶରେ ଏହି ଯନ୍ତ୍ର ତିଆରି ହୋଇପାରିଲେ ଅନ୍ୟଦେଶ ଉପରେ ନିର୍ଭରଶୀଳତା ମଧ୍ୟ ହ୍ରାସ ହୋଇପାରିବ ଝାଡଖଣ୍ଡ ଲକ୍ଡାଉନ ଝାଡଖଣ୍ଡ ରାଜ୍ୟସରକାର ସ୍ୱାସ୍ଥ୍ୟ ସୁରକ୍ଷା ସପ୍ତାହ ଅଧୀନରେ କଟକଣାକୁ ଆଉ ଦୁଇ ସପ୍ତାହ ପର୍ଯ୍ୟନ୍ତ ବୂଦ୍ଧି କରିଛନ୍ତି

ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ବିଭାଗର ଏକ ବୈଠକରେ ଏହି ନିଷ୍କଭି ନିଆଯାଇଛି

ଇତିମଧ୍ୟରେ ଆନ୍ତଃରାଜ୍ୟ ଓ ରାଜ୍ୟ ମଧ୍ୟରେ ବସ୍ ଚଳାଚଳ ବନ୍ଦ କରାଯାଇଛି

କେନ୍ଦ୍ର ଟିକା କ୍ରୟକରୀ ସମଗ୍ର ଦେଶରେ ମୁକ୍ତ ସାର୍ବଜନୀନ ଗଣ ଟିକାକରଣ ଅଭିଯାନ ଆରମ୍ଭ କରିବାକୁ ସେମାନେ ଦାବି କରିଛନ୍ତି ଏହି ପତ୍ରରେ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ ଏନସିପି ମୁଖ୍ୟ ଶରଦ ପାୱାର ସିପିଆଇଏମ ସାଧାରଣ ସଚିବ ସୀତାରାମ ୟେଚୁଡି ଟିଏମ୍ସି ମୁଖ୍ୟ ମମତା ବାନାର୍ଜୀ ପ୍ରମୁଖ ଦସ୍ତଖତ କରିଛନ୍ତି ଘରୋଇ ଟିକା ଉତ୍ପାଦନକୁ ସମ୍ପ୍ରସାରଣ କରିବା ପାଇଁ ସରକାର ବାଧ୍ୟତାମୂଳକ ଲାଇସେନ୍ସିଂ ଆହ୍ୱାନ କରିବା ସକାଶେ ଏହିପତ୍ରରେ ଦର୍ଶାଯାଇଛି

ଯୋଗୀ ଭିଜିଟ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ଆଜି ଅଲିଗଡ ବିଶ୍ୱବିଦ୍ୟାଳୟ ପରିଦର୍ଶନ କରିବେ ବିଶ୍ୱବିଦ୍ୟାଳୟ ପରିସରରେ କୋଭିଡ ସଂକ୍ରମଣ ବହୁମାତ୍ରାରେ ବୃଦ୍ଧି ପାଇବାରୁ ଅନେକ ଶିକ୍ଷକ ଓ କର୍ମଚାରୀ ସମ୍ପ୍ରତି ପ୍ରାଣ ହରାଇଥିବାରୁ ଶ୍ରୀ ଯୋଗୀ ସେଠାରେ ପରିଦର୍ଶନରେ ଯାଉଛନ୍ତି ବିଶ୍ୱବିଦ୍ୟାଳୟ ପରିସର ଓ ଆଖପାଖ ଅଞ୍ଚଳରେ କରୋନା ସଂକ୍ରମଣ ବୃଦ୍ଧି ସଂକ୍ରାନ୍ତରେ ଶ୍ରୀ ଯୋଗୀ ଦୁଇଦିନ ପୂର୍ବେ କୁଳପତିଙ୍କ ସହ କଥାବାର୍ତ୍ତା କରିଥିଲେ ଟିକାକରଣ ପାଇଁ ବିଶ୍ୱ ବିଦ୍ୟାଳୟ ପ୍ରଶାସନକୁ ସବୁ ସମର୍ଥନ ଯୋଗାଇ ଦେବା ଲାଗି ସେ ପ୍ରତିଶ୍ରତି ଦେଇଥିଲେ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ରାକ୍ୟରେ କୋଭିଡ ପରିଚାଳନା ସଂକ୍ରାନ୍ତରେ ଆଲୋଚନା କରି କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ରାଜ୍ୟ ସରକାର ତୃଣମଳ ସ୍ତରରେ ରିଲିଫ ଓ ଅବରୋଧ କାର୍ଯ୍ୟକଳାପକୁ ସୁଦୃଢ କରିବା ପାଇଁ ନାଗରିକ ସମାଜର ସଦସ୍ୟ ଓ ସ୍ୱେଚ୍ଛାସେବୀମାନଙ୍କୁ ସାମିଲ କରିବା ଆବଶ୍ୟକ ଏଥିସହ ଗାଁ ଓ ୱାର୍ଡସ୍ତରରେ ସବୁ ରାଜନୈତିକ ଦଳର ସଦସ୍ୟମାନଙ୍କୁ ନେଇ କୋଭିଡ ବିପତ୍ତି ପରିଚାଳନା କମିଟି ଗଠନ କରିବା ପାଇଁ ଶ୍ରୀ ପ୍ରଧାନ ମୁଖ୍ୟମନ୍ତ୍ରୀଙ୍କୁ ପ୍ରସ୍ତାବ ଦେଇଛନ୍ତି ରାଜ୍ୟକୁ ପନ୍ୟାପ୍ତ ପରିମାଣର ଟିକାଯୋଗାଣ ସୁନିଶ୍ଚିତ କରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଜିଞ୍ଜାସାର ଉତ୍ତର ଦେଇ ଶ୍ରୀ ପ୍ରଧାନ କହିଛନ୍ତି ଓଡିଶାକୁ ସମସ୍ତ ସହାୟତା ଯୋଗାଇ ଦେବା ପାଇଁ ସେ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍କର ହର୍ଷବର୍ଦ୍ଧନ ଓ ମନସୁଖ ମାଣ୍ଡବ୍ୟଙ୍କ ସହ ଆଲୋଚନା କରିଛନ୍ତି

ମୁଖ୍ୟମନ୍ତ୍ରୀ ଏନକେ ଷ୍ଟାଲିନ୍ ଆଜି ସନ୍ଧ୍ୟାରେ ଏକ ସର୍ବଦଳୀୟ ବୈଠକରେ ରାଜ୍ୟରେ କୋଭିଡ ପରିସ୍ଥିତି ସଂକ୍ରାନ୍ତରେ ଆଲୋଚନା କରିବେ

ଭାରତୀୟ ପାଣିପାଗ ବିଭାଗ ମୁମ୍ୟାଇ ଶାଖା ପକ୍ଷରୁ କୁହାଯାଇଛି ଦକ୍ଷିଣ ପୂର୍ବ ଆରବ ସାଗର ଉପରେ ଆସନ୍ତାକାଲି ଏକ ଲଘୁଚାପ ସ୍ନିଷ୍ଟି ହୋଇପାରେ

ଶୁକ୍ରବାର ସୁଦ୍ଧା ମହ୍ୟଜୀବୀମାନେ କ୍ୱଳକୁ ଫେରିଆସିବାପାଇଁ ପରାମର୍ଶ ଦିଆଯିବା ସଙ୍ଗେ ସଙ୍ଗେ ଆରବ ସାଗର ଲାକ୍ଷାଦ୍ୱୀପ ମାଳଦ୍ୱୀପ ଅଞ୍ଚଳ କେରଳ କର୍ଷାଟକ ଏବଂ ମହାରାଷ୍ଟ୍ର ଗୋଆ ଉପକୂଳରେ ସମୁଦ୍ର ଭିତରକୁ ଯିବାପାଇଁ ମହ୍ୟଜୀବୀମାନଙ୍କୁ ବାରଣ କରାଯାଇଛି

ଏଚପି କୋଭିଡ ହିମାଚଳପ୍ରଦେଶରେ ହିମ୍କେୟାର ଓ ଆୟୁଷ୍ମାନ ଭାରତ ଯୋଜନା ଅଧୀନରେ ହିତାଧିକାରୀମାନଙ୍କୁ ରାଜ୍ୟର ପଞ୍ଜୀକୃତ ବେସରକାରୀ ହସ୍ପିଟାଲଗୁଡିକରେ ମାଗଣାରେ କୋଭିଡ ଚିକିତ୍ସା କରାଯିବ ବୋଲି ରାଜ୍ୟ ସରକାର ନିଷ୍ପଭ୍ତି ନେଇଛନ୍ତି